ସ୍ୱାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଏହି ଯୋଜନାକୁ ଏକ ସରକାରୀ ଯୋଜନା ଭାବେ ସୀମିତ ନ ରଖ୍ ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ୍ କରାଯିବ

ଗତକାଲି ଭୁବନେଶ୍ୱରଠାରେ ରାକ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି

ଏହି ସର୍ଭେ ଆଧାରରେ ସରକାର ବିଭିନ୍ନ ଜନକଲ୍ୟାଶକାରୀ ଯୋଜନା ପ୍ରଶୟନ କରିବେ ନିର୍ଭୁଲ୍ ତଥ୍ୟ ସଂଗ୍ରହ ସମ୍ପର୍କରେ ବିଭିନ୍ନ ସ୍ଚାନରେ ତାଲିମ୍ ଶିବିରମାନ ଅନୁଷ୍ଠିତ ହୋଇଯାଇଛି

ଏହି ଅବସରରେ ତାଙ୍କର ଅମ୍ଳାନ ସ୍କୁତି ପ୍ରତି ସମଗ୍ର ଦେଶ ଆଜି ଶ୍ରଦ୍ଧାଞ୍ଞଳି ଜଣାଉଛି

ଫଳରେ ବିଭିନ୍ ଅଞ୍ଞଳରେ ଦେଖାଦେଇଥିବା ବନ୍ୟା ପରିସ୍ତିତିରେ ଉନ୍ଦତି ଘଟିଛି

ତେବେ ବର୍ଉମାନ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ ଦିଆଯାଉଛି ଆକି ଉପକକଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷାର ସ୍ୟାବନା ରହିଛି